ତିନି ସେନାବାହିନୀ ପକ୍ଷର୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏନ୍ଡିଆର୍ଏଫ୍ ପକ୍ଷରୁ ଯୁଦ୍ଧକାଳୀନ ଭିଭିକରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ ଯୋଗାଇ ଦିଆଯାଉଛି ପାଶିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେରଳ ପାଇଁ ଆଗାମୀ ଦୁଇ ଦିନ ବର୍ଷା ପରିମାଣ ଅଧିକ ରହିବ

ସେମାନଙ୍ଙ ସ୍ରର୍ଷିତ ସ୍ରାନଙ୍ ସ୍ତାନାନ୍ତରିତ କରିବା ସହ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ରାଜ୍ୟ ସରକାର କେରଳ ସରକାରଙ୍କୁ ଅନୁରୋଧ କରିଛନ୍ତି

ଗତକାଲି ସ୍ୱତନ୍ତ ରିଲିଫ୍ କମିଶନର୍ ବିଷ୍ତ୍ରପଦ ସେଠୀ କେରଳ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟର ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟିଏଚ୍ କୁରିଆନ୍ଙ୍କୁ ଚିଠି ଲେଖିଛନ୍ତି

ଗକପତି ମହାରାଜା ଏହି ସବ୍ କମିଟିର ଅଧ୍ଧକ୍ଷ ରହିଥିବା ବେଳେ କିଲ୍ଲାପାଳ ଓ ଏସପି ଏହାର ସଭ୍ୟ ରହିଛନ୍ତି

ଆଜିର ବୈଠକରେ ବ୍ରହ୍କ ବିଭ୍ରାଟ ସମ୍ମର୍କରେ ଆଲୋଚନା ହୋଇଥିଲା ଆସନ୍ତା ସେପ୍ରେମ୍ଟର ସୁଦ୍ଧା ସବକମିଟି ବ୍ରହ୍କ ବିଭ୍ରାଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

କିଛି ଦିନ ଏନ୍ ରଖିବା ପରେ ପ୍ରଥମେ କାହ୍ନା ଓ ଗତକାଲି ବାଘୁଣୀ ସୁନ୍ଦରୀକୁ ଜଙ୍ଙଲକୁ ଛଡ଼ାଯାଇଛି ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବା ପାଇଁ ଏମାନଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଛି